ଏଥିରେ ସମାଜର ସବୁ ବର୍ଗର ଲୋକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସଦସ୍ୟ ଅଛନ୍ତି

ମହାତ୍ମାଗାନ୍ଧିଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ କରାଯାଇଥିଲା କମିଟିର ପ୍ରଥମ ବୈଠକ ସୋମବାର ଦିନ ବସି ପ୍ରସ୍ତୁତି ଉପରେ ଆଲୋଚନା କରାଯିବ

ଉତ୍ସବର ନାମ 'ଆଙ୍ଗାଦି କା ଅମ୍ରିତ୍ ମହୋସବ' ରଖାଯାଇଛି ପିଏମ୍ ସିସିସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାତ୍ର କେବାଡିଆଠାରେ ମିଳିତ କମାଣ୍ଡର୍ ସମ୍ମିଳନୀର ଉଦ୍ଯାପନୀ ଉହବରେ ଉଦ୍ବୋଧନ ଦେବେ ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଆଜି ସକାଳୁ ଯାଇ କୋବାଡ଼ିଆଠାରେ ପହଞ୍ଚୁଛନ୍ତି ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରଧାନମନ୍ତୀଙ୍କୁ ଅହମ୍ମଦାବାଦ ବିମାନ ବନ୍ଦରରୁ ପାଛୋଟି ନେଇଥିଲେ ଗତକାଲିଠାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସାମରିକ କମାଣ୍ଡର୍ ବୁନ୍ଦ ଓ ସଚିବସ୍ତରୀୟ ଅଫିସରମାନଙ୍କ ଏକ ଦଳ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପ୍ରଥମ ଥରପାଇଁ ଏହି ସମ୍ମିଳନୀରେ କୁନିୟର୍ କମିଶନ୍ତ୍ ଅଫିସର୍ ଓ ଯବାନ୍ମାନେ ଅଂଶଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ ଆଜିର ଉଦ୍ଯାପନୀ ଉତ୍ସବରେ ଅଧ୍ୟକ୍ଷତା କରିବେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋବାଲ ମଧ୍ୟ ଏହି ଉହବରେ ଯୋଗ ଦେଇଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାବତ୍ ସେନାବାହିନୀ ମୁଖ୍ୟ କେନେରାଲ୍ ଏମ୍ଏମ୍ ନରବଣେ ନୌବାହିନୀ ମୁଖ୍ୟ ଆଡ୍ମିରାଲ୍ କରମ୍ବୀର ସିଂହ ଓ ବିମାନ ବାହିନୀ ମୁଖ୍ୟ ଆର୍କେଏସ୍ ଭଦୌରିଆ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି

ପିଏମ୍ ଜନୌଷଧି ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜନୌଷଧି ଦିବସ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ଏହି ଜନୌଷଧି କେନ୍ଦ୍ର ଶିଲଙ୍ଗ୍ ସ୍ଥିତ ଉତ୍ତର ପୂର୍ବ ଇନ୍ଦିରା ଗାନ୍ଧି ଆଞ୍ଚଳିକ ସ୍ୱାସ୍ଥ୍ୟ ଓ ଚିକିତ୍ସା ବିଜ୍ଞାନ ପ୍ରତିଷାନରେ ସ୍ଥାପନ କରାଯାଇଛି ଏହି ଅବସରରେ ଶ୍ରୀ ମୋଦି 'ପ୍ରଧାନମନ୍ତ୍ରୀ ଭାରତୀୟ କନୌଷଧି ପରିଯୋଜନାର ହିତାଧିକାରୀମାନଙ୍କ ସହ ବାର୍ତ୍ତାଳାପ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ପୁରସ୍କାର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଭାରତୀୟ କନୌଷଧି ପରିଯୋଜନାରେ ଶସ୍ତା ମୂଲ୍ୟରେ ଉତ୍ତମ ମାନର ଔଷଧପତ୍ର ଯୋଗାଇ ଦିଆଯାଉଛି

ଦେଶର ପ୍ରତ୍ୟେକ ଜିଲ୍ଲାରେ ଜନୌଷଧି କେନ୍ଦ୍ରମାନ ସ୍ଥାପନ କରାଯାଇଛି ଜନୌଷଧି ପରିଯୋଜନା ବିଷୟରେ ସଚେତନତା ସୃଷ୍ଟି ପାଇଁ ମାର୍ଚ୍ଚ ମାସ ପ୍ରଥମ ସପ୍ତାହକୁ ଜନୌଷଧି ସପ୍ତାହ ଭାବେ ପାଳନ କରାଯାଉଛି

ପଣ୍ଢିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ ଅରିଜ ଅଫ୍ତାବ କିଲ୍ଲା ନିର୍ବାଚନ ଅଫିସରମାନଙ୍କୁ ଚିଠି ଲେଖି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଠିକାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରରେ ରଖିବା ପାଇଁ କହିଛନ୍ତି

ଇତିମଧ୍ୟରେ ଶାସକ ତୃଣମୂଳ କଂଗ୍ରେସ ଉପନିର୍ବାଚନ କମିଶନର ସୁଦୀପ ଜୈନଙ୍କୁ ପଦରୁ ହଟାଇବା ପାଇଁ ଦାବି କରିଛି ଉପନିର୍ବାଚନ କମିଶନର ସୁଦୀପ କ୍ଜୈନ ପକ୍ଷପାତମୂଳକ ନୀତି ଅବଲମ୍ଭନ କରୁଛନ୍ତି ଓ ସଂଘୀୟ ଡ଼ାଞ୍ଚାର ନିୟମଗୁଡ଼ିକୁ ଲଂଘନ କରୁଛନ୍ତି ବୋଲି ପାର୍ଟି ଦୋଷାରୋପ କରିଛି

ପିଏମ୍ ସେରାୱିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନୀତିନିୟମ ପ୍ରଶୟନ ମାଧ୍ୟମରେ କଳବାୟୁ ପରିବର୍ତ୍ତନର ମୁକାବିଲା କରାଯାଇ ପାରିବ ସେ କହିଛନ୍ତି ଆଚରଣରେ ପରିବର୍ତ୍ତନ କରି ଆମେ ପରିବେଶର ସୁରକ୍ଷା କରିପାରିବା

କୃଷକମାନେ ଆଧୁନିକ ଉପାୟରେ ଜଳସେଚନ କରୁଥିବାରୁ ପ୍ରଧାନମନ୍ତ୍ରୀ ଏଥିପାଇଁ ଗର୍ବ ଅନୁଭବ କରିଛନ୍ତି ସେ କହିଛନ୍ତି କୀଟନାଶକର ବ୍ୟବହାର ବିନା ମୃତ୍ତିକାର ଉର୍ବରତା ବୃଦ୍ଧି କରିବା ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି ହୋଇଛି ଲୋକମାନଙ୍କର ସ୍ୱାସ୍ଥ୍ୟକର ଓ କ୍ଜେବିକ ଖାଦ୍ୟ ପ୍ରତି ଚାହିଦା ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ସେ କହିଛନ୍ତି ଭାରତରେ ପ୍ରଦୃଷଣ ମୁକ୍ତ ଇନ୍ଧନର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି

ଭାରତରେ ବାଘ ସିଂହ ଓ ଚିତାବାଘମାନଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି ଏଥିରୁ ଲୋକମାନଙ୍କ ଆଚରଣରେ ପରିବର୍ତ୍ତନ ଘଟିଥିବାର ସ୍ୱଷ୍ଟ ସୂଚନା ମିଳିଥିବା ବିଷୟ ସେ କହିଛନ୍ତି

ପରିବେଶ ସୁରକ୍ଷାରେ ଭାରତ ବିଶ୍ୱରେ ଅଗ୍ରଣୀ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭବିଷ୍ୟତ ପିଢ଼ି ପାଇଁ ପୂଥିବୀ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଅତ୍ୟନ୍ତ ଅପରିହାର୍ଯ୍ୟ ସେ କହିଛନ୍ତି ଭାରତରେ ବୃକ୍ଷ ଓ ପଶୁପକ୍ଷୀମାନଙ୍କୁ ଦେବାଦେବୀମାନଙ୍କ ସହ ପୂଜା କରାଯାଇଥାଏ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ମହାତ୍ମା ଗାନ୍ଧି ସବୁଠୁ ବେଶି ପରିବେଶର ସୁରକ୍ଷା ପାଇଁ ଗୁରୁତ୍ୱ ଦେଉଥିଲେ ବ୍ୟାଡ୍ମିଣ୍ଟନ୍ ସୁଇସ୍ ଓପନ୍ ବ୍ୟାଡ୍ମିଣ୍ଟ୍ନ୍ ଟୁର୍ଷାମେଣ୍ଟ୍ରେ ଭାରତର ପିଭି ସିନ୍ଧୁ ଓ କିଦାୟୀ ଶ୍ରୀକାନ୍ତ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି